ଆଜି ମଧ୍ଧ କାର୍ତିକ ପଞ୍ଚୁକର ଶେଷ ଦିବସ

ଏଥିଲାଗି କଟକର ଉଭୟ କାଠଯୋଡ଼ି ଓ ମହାନଦୀରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି

ସେହିଭଳି ବାଲି ଯାତ୍ରା ସହ ସିଟି ଫେଷିଭାଲ୍ ଆୟୋଜନ କରାଯାଇଥିବାରୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ ବ୍ୟବସ୍କା ଗ୍ରହଣ କରାଯାଇଛି

ମହାପ୍ରଭୁଙ୍କର ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ଲାଗି ପୁରୀରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି

ଶହୀଦ୍ ଲକ୍ଷ୍ମଣ ନାୟକ ଜୟନ୍ତୀ ଅବସରରେ ଗତକାଲି ଭୁବନେଶ୍ୱରଠାରେ ଆୟୋଜିତ ରାକ୍ୟସ୍ତରୀୟ ସମାରୋହରେ ଯୋଗଦେଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହା କହିଛନ୍ତି